ସେହିଭଳି ଶ୍ରୀ ମିଶ୍ର କହିଛନ୍ତି ପ୍ରତ୍ୟକ୍ଷ ବିଦେଶୀ ପୁଞିନିବେଶକୁ ନିରନ୍ତରଭାବେ ଉନ୍କକ୍ତ ଓ ଉଦାରୀକରଣ କରାଯିବା ଦ୍ୱାରା ଦେଶକୁ ବିଦେଶୀ ପୁଞ୍ଚିର ଅଭ୍ରତପୂର୍ବ ପ୍ରବାହ ହୋଇଛି

ତେବେ ଶିକ୍ଷାନୁଷାନ ଓ ଦୋକାନବଜାର ଖୋଲା ରହିବା ସହ ଗାଡି ଚଳାଚଳ ମଧ୍ଧ ସ୍ୱାଭାବିକ ରହିଛି